ଅନ୍ୟ ପକ୍ଷରେ ଦେବଗଡ଼ ସହରରେ ସାମାଜିକ ଦୂରତ୍ ଉଲ୍ଲଙ୍ଫନ ଅଭିଯୋଗରେ ଗତକାଲି ସମସ୍ତ ଉଠାଦୋକାନୀଙ୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା

ଆହତଙ୍ଙୁ ଗୁଣୁପୁର ଉପଖଣ୍ଡ ଚିକିହାଳୟରେ ଚିକିହା କରାଯାଉଛି

ଆଜି ଏବଂ କାଲି ଦୁଇଦିନ ଧରି ସମୁଦ୍ର ଅସାନ୍ତ ରହିବାର ସ୍ୟାବନା ଥିବାରୁ ମହ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନ କରିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଶିପାକ କେନ୍ଦ୍ର ପକ୍ଷରୁ ସତର୍କ କରିଦିଆଯାଇଛି